ପିଏମ୍ ବଗିବିଲ୍ ବ୍ରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସାମର ବଗିବିଲ୍ଠାରେ ବ୍ରହ୍ମପ୍ରତ୍ର ନଦୀ ଉପରେ ନିର୍ମିତ ସଡ଼କ ଓ ରେଳ ସେତ୍ର ଦେଶର ପ୍ରତିରକ୍ଷା ଶକ୍ତି ବୃଦ୍ଧିରେ ସହାୟକ ହେବ ଏହି ସେତ୍ର ଉପରେ ଏକ ସମୟରେ ଉଭୟ ରେଳ ଓ ଯାନବାହନ ଚଳାଚଳ କରିପାରିବ

ପ୍ରଧାନମନ୍ତ୍ରୀ ଏହି ଅବସରରେ ସେତୁ ଉପର ଦେଇ ତିନିସୁକିଆ ନହରଲାଗୁନ୍ ଇଷ୍ଟର୍ସିଟି ଏକ୍ପ୍ରେସ୍ ଟ୍ରେନ୍ର ଚଳାଚଳକୁ ମଧ୍ୟ ଶ୍ରଭାରମ୍ଭ କରିଥିଲେ

ଏହି ସେତ୍ରକ୍ ଇଞ୍ଜିନିୟରିଂ ଓ ବୈଷୟିକ ବିଦ୍ୟାର ଏକ ଚମ୍କାରିତା ବୋଲି ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାର ସାମରିକ ଗ୍ରର୍ତ୍ୱ ଯଥେଷ୍ଟ ରହିଛି ଏହି ସେତ୍ର ଉପର ଦେଇ ଭାରି ଟ୍ୟାଙ୍କ୍ ଓ ଅନ୍ୟାନ୍ୟ ସାମରିକ ଯାନ ଅକ୍ରେଶରେ ଯାତାୟତ କରିପାରିବ ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଏନ୍ଡିଏ ସରକାର ସୁଶାସନର ଯେଉଁ ପ୍ରକ୍ରିୟା ଚଳାଇଛନ୍ତି ଏହି ସେତୁ ତାହାର ଏକ ନମୁନା ଯୋଜନା ରୂପାୟନ କ୍ଷେତ୍ରରେ ପୂର୍ବରୁ ଯେଉଁ ବିଳମ୍କ ହେଉଥିଲା ତାଙ୍କ ସରକାର ସେ ପ୍ରକ୍ରିୟାର ଅବସାନ ଘଟାଇଛନ୍ତି

ଜେଟ୍ଲୀ ହେଲ୍ଥ୍ କେୟାର୍ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଚ୍ଚନ୍ତି ବିକଶିତ ଦେଶଗୁଡ଼ିକରେ ବିଶ୍ୱବିଦ୍ୟାଳୟ ତଥା ହସ୍ୱିଟାଲ୍ ଆଦି ଉତ୍ତରାଧିକାର ଟିକସ କାରଣରୁ ବିପୁଳ ଦାନ ପାଇଥା'ନ୍ତି

ନ୍ୱଆଦିଲ୍ଲୀର ଅଖଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ବା ଏମ୍ସ୍ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜେଟ୍ଲୀ କହିଛନ୍ତି ବିଶ୍ୱର ଅନ୍ୟ ଦେଶରେ ବିଶ୍ୱବିଦ୍ୟାଳୟ ଏବଂ ହସ୍କିଟାଲ୍ଗୁଡ଼ିକୁ ଅର୍ଥଯୋଗାଣର ଯେଉଁ ବ୍ୟବସ୍ଥା ରହିଛି ଭାରତରେ ତାହା ମଧ୍ୟ ନାହିଁ କେବଳ ଧାର୍ମିକ ଅନୁଷ୍ଠାନରୁ ଦାନ ଏବଂ ବିଭିନ୍ନ ଶିଳ୍ପସଂସ୍ଥାରୁ ସିଏସ୍ଆର୍ କାର୍ଯ୍ୟକ୍ରମରେ ଅନୁଦାନ ଭାରତରେ ଏହି କ୍ଷେତ୍ରକୁ ମିଳିଥାଏ ଏହାଛଡ଼ା ଶିକ୍ଷାନୁଷ୍ଠାନକୁ ଏହାର ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ବିପୁଳ ଅର୍ଥ ସହାୟତା ଆକାରରେ ବିଶ୍ୱର ଅନ୍ୟ ଦେଶରେ ଦେଉଥିବାବେଳେ ଭାରତରେ ତାହା ନାହିଁ ତେବେ ସ୍ରଖର କଥା ଦେଶର ପ୍ରତିଷ୍ଠିତ କେତେକ ଆଇଆଇଟିର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ସେମାନଙ୍କର ପୁରୁଣା ଶିକ୍ଷାନୁଷ୍ଠାନକୁ ଆର୍ଥକ ସହାୟତା ଦେବା ଆରମ୍ଭ କରିଛନ୍ତି

ଗତକାଲି ଡେରାଡୁନ୍ଠାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ୍ ହିତାଧିକାରୀମାନଙ୍କୁ ଏହି ଯୋଜନା ସମ୍ପର୍କିତ ସ୍ୱର୍ଷକାର୍ଡ଼ ବଙ୍କନ କରିଥିଲେ ବେସରକାରୀ ହସ୍କିଟାଲ୍ଗୁଡ଼ିକ ସହ ସେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ସଙ୍ଗେ ସଙ୍ଗେ ଶିଶୁ ଓ ବରିଷ୍ଠ ନାଗରିକମାନଙ୍କପାଇଁ ଖୁବ୍ ଶୀଘ୍ର ଓପିଡି ସୁବିଧା ଉପଲହ୍ଧ କରାଯିବ ବୋଲି ଘୋଷଣା କରିଛନ୍ତି

ପାଣିପାଗ ବିଭାଗ କହିଛି ପଞ୍ଜାବ ରାଜସ୍ଥାନ ଓ ହରିଆଣାରେ ଶୀତ ପ୍ରବାହ ଜାରି ରହିବ ଏବଂ ମଧ୍ୟପ୍ରଦେଶ ଛତିଶଗଡ଼ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଶୀତ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି ଏହିସବୁ ଅଞ୍ଚଳଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ତଳେ ରହିବ

ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ ଲହରି ଲାଗି ରହିଛି କାଁ ଭାଁ କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ପଡ଼ିଥିଲା

ହିମାଚଳପ୍ରଦେଶରେ ନାହିଁ ନଥିବା ଶୀତ ହେଉଛି

କହା ସୋଲାଙ୍ଗ୍ ଭୂନ୍ତର ସୁନ୍ଦରନଗର ଓ ସେଓବାଗ୍ଠାରେ ତାପମାତ୍ରା ପାଖାପାଖି ହିମାଙ୍କରେ ପହଞ୍ଚିଥିବା ରେକର୍ଡ କରାଯାଇଛି କାଶ୍ମୀର ଉପତ୍ୟକାରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭ୍ତ ହେଉଛି ଶ୍ରୀନଗରକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ତାପମାତ୍ରା ହିମାଙ୍କ ତଳକୁ ଚାଲି ଯାଇଛି ଜଳାଶ୍ରୟ ହ୍ରଦ ଆଦି ଜଳ ଉସଗ୍ରଡ଼ିକ ବରଫ ପାଲଟି ଯାଇଛି

ନଡ୍ରା କ୍ୟାନ୍ସର ହସ୍କିଟାଲ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ଡା କହିଛନ୍ତି ହରିୟାଣାର ଝଝର୍ ଜିଲ୍ଲାରେ ତିଆରି ହୋଇଥିବା ଜାତୀୟ କର୍କଟ ପ୍ରତିଷାନ ଆସନ୍ତା ମାସ ତୃତୀୟ ସପ୍ତାହାରେ ସର୍ବସାଧାରଣଙ୍କ ପାଇଁ ଚିକିତ୍ସା ସେବା ଯୋଗାଇ ଦେବ ନ୍ନଆଦିଲ୍ଲୀର ଏମ୍ସ୍ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନଡ୍ଗା କହିଛନ୍ତି ଏହି ପ୍ରତିଷାନ ଦେଶରେ କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ଦେଶର ଉତ୍ତରାଞ୍ଚଳରେ କର୍କଟ ଚିକିତ୍ସା ପାଇଁ ଭିଭିଭ୍ ମିର ଯେଉଁ ଅଭାବ ରହିଛି ଏହାଦ୍ୱାରା ତାହା ପୂରଣ ହୋଇପାରିବ

ହସ୍କିଟାଲ୍ର ବହିର୍ବିଭାଗର ରୋଗୀସେବା କାର୍ଯ୍ୟ ଗତ ସପ୍ତାହରୁ ଆରମ୍ଭ ହୋଇଛି

ବିହାର ଉପମୁଖ୍ୟମନ୍ତୀ ସୁଶିଳ କୁମାର ମୋଦି କହିଛନ୍ତି ପରୀକ୍ଷାଗାରରେ ପରୀକ୍ଷାଦ୍ୱାରା ଚିଡ଼ିଆଖାନାର ପଶୁମାନେ ଏହି ଭୂତାଣୁରୁ ମୁକ୍ତ ହୋଇଥିବା ଜଣାପଡ଼ିବା ପରେ ଚିଡ଼ିଆଖାନାକୁ ଖୋଲାଯିବ

ଚୀନ୍ ବୈଦେଶିକ ମୁଖପାତ୍ର କହିଛନ୍ତି ସାମରିକ ପଦକ୍ଷେପଦ୍ୱାର ଆଫଗାନ ସମସ୍ୟାକୁ ଦୂର କରାଯାଇପାରିବ ନାହିଁ ବୋଲି ପାକିସ୍ତାନ ଓ ଚୀନ୍ ବିଶ୍ୱାସ କରନ୍ତି

ସ୍ରନାମୀ ଭିକ୍ଟିମ୍ସ୍ ଇଣ୍ଡୋନେସିଆରେ ସୁନାମୀ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନେ ପୁଣି ସୁନାମୀ ଆସିବା ଭୟରେ ଆଶ୍ରୟ ଶିବିରଗୁଡ଼ିକରୁ ନିଜ ନିଜର ଘରକୁ ଫେରିବାପାଇଁ ରାଜି ହେଉ ନାହାନ୍ତି ଫଳରେ ଆଶ୍ରୟ ଶିବିରଗୁଡ଼ିକରେ ପ୍ରବଳ ଭିଡ଼ ରହିଥିବାର ଜଣାପଡ଼ିଛି

ମୁରଲୀ ବିଜୟ ଓ ଲୋକେଶ ରାହୁଲ ଏହି ମ୍ୟାଚ୍ରେ ଖେଳୁ ନ ଥିବାବେଳେ ମୟଙ୍କ ଅଗ୍ରୱାଲ୍ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି

ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି